ଏହାର ପ୍ରତିବାଦ ସ୍ୱର୍ପ ଓଡିଶା ହାଇକୋର୍ଟ ବାର ସମେତ କଟକରେ ଥିବା ବିଭିନ୍ନ ଆଇନଜୀବୀ ସଂଘର ସଦସ୍ୟମାନେ ଆସନ୍ତାକାଲି କାର୍ଯ୍ୟରୁ ନିବୂଭ ରହିବେ ବୋଲି ଜଣାପଡିଛି

କଟକସ୍ଥିତ ପୁଲିସ୍ ମୁଖ୍ୟାଳୟରେ ପୂର୍ବତନ ଡିଜି ରାଜେନ୍ଦ ପ୍ରସାଦ ଶର୍ମାଙ୍କଠାରୁ ସେ ଆକି ଦାୟିତ୍ୱ ଗ୍ରହଣ କରିଛନ୍ତି

ମନ୍ଦିର ଅନୁଧ୍ଧାନ କରିବା ପରେ ସିଆଇଏସ୍ଏଫ ସୁରକ୍ଷା ଦାୟିତ୍ୱ ହାତକୁ ନେବ ବୋଳି ନିଷ୍ବଭି ନିଆଯାଇଛି

ଆଜି ରାଜସ୍ ଅଧିକାରୀ ମାନଙ୍ଙ କାର୍ଯ୍ୟରେ ଉନ୍ ସଂପର୍କିତ ଆୟୋକିତ କର୍ମଶାଳାରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କର୍ମଚାରୀ ମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ